ଅନ୍ୟଥା ସେମାନେ ଘରେ ରହି ଚିକିହିତ ହୋଇପାରିବେ ବୋଲି ମୁଖ୍ୟମନ୍ତୀ କ ମୁଖ୍ୟମନ୍ତୀ ଆହୁରି କହିଛନ୍ତି କୋଭିଡ୍ ପରିଚାଳନାକୁ ବିକେନ୍ଦିକରଣ କରିବା ପାଇଁ ସହର ଓ ଗାଁ ସବୁଠାରେ ଓ୍ୱାର୍ଡ଼ ସ୍ତରୀୟ କମିଟି ଗଠନ କରାଯିବ